ପିଏମ୍ ବ୍ରିକ୍ସ ଦ୍ୱାଦଶ ବ୍ରିକୁ ଶିଖର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଂଶଗ୍ରହଣ କରିବେ ଚଳିତ ବର୍ଷ ରୁଷ ବ୍ରିକ୍କୁ ଶିଖର ବୈଠକର ଆୟୋଜନ କରୁଛି ଶିଖର ବୈଠକ ଅନ୍ଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହେବ ବିଶ୍ୱ ସ୍ଥିରତା ନିରାପତ୍ତା ସମ୍ଭନ୍ଧୀୟ ତଥ୍ୟର ଆଦାନ ପ୍ରଦାନ ଓ ନୂଆ ପଦ୍ଧତିର ବିକାଶ ବ୍ରିକୁ ଶିଖର ବୈଠକର ମୁଖ୍ୟ ପ୍ରସଙ୍ଗ ରହିବ ଶିଖର ବୈଠକ ସମୟରେ ବ୍ରିକ୍ଲ ସଦସ୍ୟ ଦେଶ ଗୁଡ଼ିକର ନେତୃବୃନ୍ଦ ସହଯୋଗ ବୃଦ୍ଧି ଓ ଆନ୍ତର୍ଜାତିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ ବହୁ ରାଷ୍ଟ୍ରୀୟ ସଂଗଠନ ଗୁଡ଼ିକରେ ସଂସ୍କାର ମଧ୍ୟ ଆଲୋଚନାର ପରିସରକୁ ଆସିବ କୋବିଡ୍ ନାଇଷ୍ଟିନ୍ର ମୁକାବିଲା ସନ୍ତାସବାଦର ଦମନ ପାଇଁ ସହଯୋଗ ବୃଦ୍ଧି ବାଣିଜ୍ୟ ସ୍ୱାସ୍ଥ୍ୟ ଶକ୍ତି ଓ ଜନସମ୍ପର୍କ ଆଦି ପ୍ରସଙ୍ଗ ଉପରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ ଭାରତ ବ୍ରିକୁର ଅଧ୍ୟକ୍ଷ ପଦ ଗ୍ରହଣ କରିବ

ସିଏମ୍ ନୀତିଶ କୁମାର ନୀତିଶ କୁମାର ସପ୍ତମଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଗତକାଲି ଶପଥଗ୍ରହଣ କରିଛନ୍ତି ବିହାରର ରାଜ୍ୟପାଳ ଫଗୁ ଚୌହ୍ପାନ ପାଟନା ସ୍ଥିତ ରାଜଭବନରେ ଅନୁଷ୍ଠିତ ଏହି ଶପଥଗ୍ରହଣ ଉତ୍ସବରେ ଶ୍ରୀ କୁମାରଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ସେହିଭଳି ବିଜେପି ସଂସଦୀୟ ଦଳ ନେତା ତାରକେଶ୍ୱର ପ୍ରସାଦ ଏବଂ ଉପନେତା ରେଣୁ ଦେବୀ ମଧ୍ୟ ଉପମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଛନ୍ତି ଗତକାଲି ବିଜେପିରୁ ମଙ୍ଗଳ ପାଶ୍ଡେ ରାମସୁରଥ କୁମାର ଜିଭେସ କୁମାର ରାମପ୍ରୀତି ପାଶଓ୍ୱାନ ଏବଂ ଅମରେନ୍ଦ୍ର ପ୍ରତାପ ସିଂ ମନ୍ତ୍ରୀରୂପେ ଶପଥ ନେଇଥିବାବେଳେ କେଡିୟୁରୁ ବିଜୟ କୁମାର ଚୌଧୁରୀଶିଲା କୁମାରୀ ଅଶୋକ କୁମାର ଚୌଧୁରୀ ବିଜେନ୍ଦ୍ର ପ୍ରସାଦ ଯାଦବ ଓ ମେଓ୍ବାଲାଲ ଚୌଧୁରୀ ମନ୍ତ୍ରୀରୂପେ ଶପଥ ନେଇଛନ୍ତି ବିକାଶଶୀଲ ଇନସାନ୍ ପାର୍ଟି ଭିଆଇପିର ମୁକେଶ ସାହାନୀ ଏବଂ ହିନ୍ଦୁସ୍ଥାନୀ ଆୱାମ୍ ମୋର୍ଚ୍ଚାର ସନ୍ତୋଷ କୁମାର ସୁମନ୍ ମଧ୍ୟ ନୂତନ ମନ୍ତ୍ରୀରୂପେ ଶପଥ ଗ୍ରହଣ କରିଛନ୍ତି ଭିଆଇପିର ମୁଖ୍ୟ ଶ୍ରୀ ସାହାନୀ ଚଳିତ ବିଧାନସଭା ନିର୍ବାଚନରେ ସିମ୍ରି ଓ ଭକ୍ତିଆର ପୁର ବିଧାନସଭା ଆସନରୁ ପରାସ୍ତ ହୋଇଛନ୍ତି ଗତକାଲି ଅନୁଷ୍ଠିତ ଏହି ଶପଥ ଗ୍ରହଣ ଉହବରେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଜା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ବିହାର ବିଜେପି ଦାୟିତ୍ୱରେ ଥିବା ଭୂପେନ୍ଦ୍ର ଯାଦବ ଏବଂ ନିର୍ବାଚନ ଦାୟିତ୍ୱରେ ଥିବା ଦେବେନ୍ଦ୍ର ଫଡ୍ନାବିସ୍ଙ୍କ ସମେତ ବହୁ ମାନଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ

ବିହାରର ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବା ପରେ ନୀତିଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି ଏ ସମ୍ପର୍କରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସମେତ ଶପଥ ନେଇଥିବା ଅନ୍ୟାନ୍ୟ ମନ୍ତ୍ରୀମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ସେ କହିଛନ୍ତି ବିହାରର ବିକାଶ ଲାଗି ଏନଡିଏ ପରିବାର ମିଳିମିଶି କାମ କରିବ ସେହିଭଳି ବିହାରର କଲ୍ୟାଣ ଲାଗି ରାଜ୍ୟ ସରକାରଙ୍କୁ କେନ୍ଦ୍ର ପକ୍ଷରୁ ସମସ୍ତ ଆବଶ୍ୟକୀୟ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି

କରୋନା ମହାମାରୀକୁ ଦୂଷ୍ଟିରେ ରଖି ପେନ୍ସନ୍ଭୋଗୀଙ୍କ ସୁବିଧା ନିମନ୍ତେ ଏହି ପଦକ୍ଷେପ ନିଆଯାଇଛି

ଏହି ଯୋଜନା ଦ୍ୱାରା ଜଣେ ଡାକ ସେବକ ପେନ୍ସନ୍ ଭୋଗୀଙ୍କ ଘରକୁ ଯାଇ ଏହି ଡିଜିଟାଲ ଜୀବନ ପ୍ରମାଣପତ୍ର ଆଣିପାରିବେ ଏହି ସାର୍ଟିଫିକେଟର ଅବଧି ଦାଖଲ କରିବାରେ ଏକବର୍ଷ ପର୍ଯ୍ୟନ୍ତ ବୈଧ ରହିବ ବୋଲି ଜଣାପଡିଛି

ମନ୍ତ୍ରଣାଳୟ କହିଛି କୋବିଡ୍ର ମୁକାବିଲା ପାଇଁ ସରକାର ଗ୍ରହଣ କରିଥିବା ନିୟମର ସଠିକ୍ କାର୍ଯ୍ୟକାରିତା ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ଏହାକୁ ଔଷଧ ମହାନିୟନ୍ତ୍ରକ ମଞ୍ଜୁରୀ ପ୍ରଦାନ କରିଛି ଭାରତର ନିଜସ୍ୱ ଜ୍ଞାନ କୌଶଳରେ ପ୍ରସ୍ତୁତ କରାଯାଉଥିବା ଏହି କୋଭିଡ୍ ନାଇଷ୍ଟିନ ଟୀକା କୋଭାକ୍ସିନକୁ ଭାରତ ବାୟୋଟେକ୍ ଭାରତୀୟ ଭେଷଜ ଗବେଷଣା ପରିଷଦଆଇସିଏମଆର ଏବଂ ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି ସହ ଭାଗିଦାରୀରେ ବିକାଶ କରୁଛି

ଯେଉଁମାନେ ଏହା କରିଛନ୍ତି ସେମାନଙ୍କୁ ତୁରନ୍ତ ଏକମାସ ମଧ୍ୟରେ ସରକାରଙ୍କୁ ଅବଗତ କରିବାକୁ ପଡିବ ଯେଉଁସଂସ୍ଥା ନିୟମରେ ଧାର୍ଯ୍ୟ ଅନୁପାତ ଠାରୁ ଅଧିକ ବିଦେଶୀ ପୁଞ୍ଜିନିବେଶ କରିଛନ୍ତି ସେମାନଙ୍କ ପାଇଁ ମଧ୍ୟ ତଥ୍ୟ ଦାଖଲ ଅନିବାର୍ଯ୍ୟ ହୋଇଛି ଏକମାସ ଭିତରେ ସେମାନଙ୍କୁ ଏହି ତଥ୍ୟ ଦାଖଲ କରିବାକୁ ପଡିବ ଏଥିସହ ତାହାକୁ ଧାର୍ଯ୍ୟ ଅନୁପାତକୁହ୍ରାସ କରିବାକୁ ଆବେଦନ କରିବାକୁ ହେବ ପ୍ରତ୍ୟେକ ସଂସ୍ଥାକୁ ସିଟିଜେନସିପ ବୋର୍ଡ ଅଫ ଡାଇରେକ୍ର୍ସ କିମ୍ବା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶ ଓ ସତ୍ତାବଳୀକୁ ପୂରଣ କରିବାକୁ ପଡିବ

ଏହି ଅନୁମତି ମିଳିବା ପରେ ସେମାନଙ୍କୁ ଭାରତରେ କାର୍ଯ୍ୟକରିବାକୁ ସୁଯୋଗ ଦିଆଯିବ

ଅଷ୍ଟ୍ରେଲିଆ ଭାରତ ଜାପାନ୍ ଓ ଆମେରିକାର ନୌବାହିନୀ ଗୁଡ଼ିକ ଏହି ସମାରାଭ୍ୟାସରେ ଅଂଶଗ୍ରହଣ କରିବେ ଦ୍ୱିତୀୟ ପର୍ଯ୍ୟାୟ ସମରାଭ୍ୟାସରେ ଭାରତୀୟ ନୌବାହିନୀର ବିକ୍ରମାଦିତ୍ୟ କ୍ୟାରିୟର୍ ବ୍ୟାଟଲ୍ ଗ୍ରପ୍ ଓ ଆମେରିକା ନୌବାହିନୀର ନିମିକ୍ କ୍ୟାରିୟର୍ ଷ୍ଟ୍ରାଇକ୍ ଗ୍ରୁପ୍ ଦ୍ୱାରା ଯୁଦ୍ଧକୌଶଳ ପ୍ରଦର୍ଶନ ହେବ ଏହି ସମରାଭ୍ୟାସରେ କ୍ରସ୍ ଡେକ୍ ଫ୍ଲାଇଙ୍ଗ୍ ଅପରେସନ୍ ଓ ଅତ୍ୟାଧୁନିକ ବିମାନ ପ୍ରତିରକ୍ଷା ଯୁଦ୍ଧକୌଶଳ ମାନ ପ୍ରଦର୍ଶିତ ହେବ